ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଏଥିପାଇଁ ଭାରତୀୟ କ୍ରିକେଟ୍ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ଓଭର୍ଅଲ୍ ପାର୍ଲାମେଣ୍ଟ ଉତ୍ତରପ୍ରଦେଶର ପୂର୍ବତନ ଅଖିଳେଶ ଯାଦବ ସରକାର ସମୟରେ ହୋଇଥିବା ବେଆଇନ୍ ବାଲି ଖନନ ଘଟଣାରେ ସିବିଆଇ ଦ୍ୱାରା ଚଢ଼ଉ ଓ ରାଫେଲ କାରବାର ପ୍ରସଙ୍ଗକୁ ନେଇ ପାଟିତୁଣ୍ଡ ହେବାରୁ ଆଜି ପାର୍ଲାମେଣ୍ଟର କାର୍ଯ୍ୟଧାରା ବାଧାପ୍ରାପ୍ତ ହୋଇଛି ଦୁଇ ସଭାକୁ ଅନେକ ଥର ମୁଲତବୀ ରଖାଯିବା ପରେ ଶେଷରେ ସମଗ୍ର ଦିନ ପାଇଁ ମୁଲତବୀ କରାଯାଇଥିଲା

ସମାଜବାଦୀ ପାର୍ଟିର ସଦସ୍ୟମାନେ ସିବିଆଇ ଚଢ଼ଉକୁ ନେଇ ହଟଗୋଳ ସୃଷ୍ଟି କରିଥିଲେ

ହଟଗୋଳ କାରି ରହିବାରୁ ବାଚସ୍କତି ସୁମିତ୍ରା ମହାଜନ ସଭାକୁ ସମଗ୍ର ଦିନ ପାଇଁ ମୁଲତବୀ ରଖିଥିଲେ ପୂର୍ବରୁ ମଧ୍ୟାହୁ ବିରତି ଆଗରୁ ସଭାକୁ ତିନିଥର ମୁଲତବୀ ରଖାଯାଇଥିଲା ମଧ୍ୟାହୁରେ ପ୍ରଥମ ମୁଲତବୀ ପରେ ସଭା କାର୍ଯ୍ୟ ଆରମ୍ଭ ହେବା ବେଳେ ସମାଜବାଦୀ ପାର୍ଟି ସଦସ୍ୟମାନେ ସିବିଆଇ ଚଢ଼ଉ ଉପରେ ପ୍ରଶ୍ନବାଚୀ ଉଠାଇ କେନ୍ଦ୍ର ସରକାର ସିବିଆଇର ଅପବ୍ୟବହାର କରିଛନ୍ତି ବୋଲି ଦୋଷାରୋପ କରିଥିଲେ ସମାଜବାଦୀ ପାର୍ଟିର ଧର୍ମେନ୍ଦ୍ର ଯାଦବ ଚଢ଼ଉର ସମୟକୁ ନେଇ ପ୍ରଶ୍ନବାଚୀ ଉଠାଇବା ସହ ସମାଜବାଦୀ ପାର୍ଟି ଓ ବିଏସ୍ପି ମଧ୍ୟରେ ମେଣ୍ଟ ଗଠନ ହେବା ପରେ ଏହି ପଦକ୍ଷେପ ନିଆଯାଇଛି ବୋଲି ଦୋଷାରୋପ କରିଥିଲେ ପୂର୍ବରୁ କଂଗ୍ରେସ ସଦସ୍ୟମାନେ ବାଚସ୍କତିଙ୍କ ଆସନ ପାଖରେ ସ୍ଲୋଗାନ୍ ଦେଉଥିଲେ ରାଫେଲ୍ ଯୁଦ୍ଧ ବିମାନ କିଣା ଘଟଣାରେ ସରକାର ସଭାକୁ ବିଭ୍ରାନ୍ତ କରିଥିବାର ସେମାନେ ଅଭିଯୋଗ କରିଥିଲେ ପୂର୍ବରୁ ବାଚସ୍କତି ଏଆଇଏଡିଏମ୍କେ ର ତିନି ଜଣ ସାଂସଦ ଓ ତେଲୁଗୁ ଦେଶମ୍ ପାର୍ଟିର ଜଣେ ସାଂସଦଙ୍କୁ ବିଶ୍ୱଙ୍ଗଳିତ ଆଚରଣ ପାଇଁ ସଭାରୁ ଦୁଇଟି ଅଧିବେଶନ ପାଇଁ ସସ୍ପେଶ୍ଡ କରିସାରିଥିଲେ ଉତ୍ୟକ୍ତ ସଦସ୍ୟମାନେ ବାଚସ୍କତିଙ୍କ ଆସନ ନିକଟରେ ହଟ୍ଟଗୋଳ କରୁଥିଲେ ରାଜ୍ୟସଭାରେ ସମାଜବାଦୀ ପାର୍ଟି ବିଏସ୍ପି ଓ ଅନ୍ୟ ବିରୋଧୀ ଦଳ ଏମ୍ପି ମାନେ ସିବିଆଇ ଚଢ଼ଉକୁ ନେଇ ହଟ୍ଟଗୋଳ ଆରମ୍ଭ କରିଥିଲେ ସେମାନେ ଅଧ୍ୟକ୍ଷଙ୍କ ଆସନ ନିକଟକୁ ଯାଇ ସରକାର ବିରୋଧୀ ସ୍କୋଗାନ୍ମାନ ଦେଇଥିଲେ ସରକାର ରାଜନୈତିକ ପ୍ରତିଷୋଧ ପରାୟଣ ହୋଇ ସିବିଆଇର ଅପବ୍ୟବହାର କରୁଛନ୍ତି ଓ ଏହା ବନ୍ଦ ହେବା ଉଚିତ୍ ବୋଲି ସେମାନେ ସ୍ଲୋଗାନ୍ ଦେଇଥିଲେ ଏହାକୁ ନେଇ ରାଜ୍ୟସଭାକୁ ଦୁଇଥର ମୁଲତବୀ ରଖାଯାଇଥିଲା ଓ ଶେଷରେ ସମଗ୍ର ଦିନ ପାଇଁ ମୁଲତବୀ କରିଦିଆଯାଇଥିଲା

ଫଳରେ ପ୍ରକୃତ ପକ୍ଷରେ ଏହି ଠିକା ଦିଆଯାଇ ନାହିଁ ପ୍ରକ୍ରିୟାକୁ ଏଡ଼ାଯାଇଛି ଓ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଫିସର୍ମାନଙ୍କ ପ୍ରତିବାଦକୁ ଉପେକ୍ଷା କରାଯାଇଛି ବୋଲି ସେ ଦୋହରାଇଛନ୍ତି ସୀତାରମଣ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ହିନ୍ଦୁସ୍ଥାନ ଏରୋନଟିକ୍ ଲିମିଟେଡ୍କୁ ସରକାର ଦେଇଥିବା ଠିକା ସମ୍ଭନ୍ଧରେ କଂଗ୍ରେସ ସନ୍ଦେହ ପ୍ରକାଶ କର୍ତ୍ତିବାର୍ତ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଶ୍ରନ୍ୟକାଳ ବେଳେ ସେ ଅସ୍ତ୍ରଶସ୍ତ ସଂଗ୍ରହ ସଂକ୍ରାନ୍ତ ଠିକାର ବିସ୍ତୁତ ବିବରଣୀ ପ୍ରଦାନ କରିଛନ୍ତି

ତେଣୁ ଏ ସଂକ୍ରାନ୍ତରେ ସନ୍ଦେହ ପ୍ରକାଶ କରିବା ଠିକ୍ ନୁହେଁ ଓ ବିଭ୍ରାନ୍ତିକର

ବିଜେପି ରାଫେଲ୍ ରାଫେଲ୍ ଯୁଦ୍ଧ ବିମାନ କାରବାରରେ କଂଗ୍ରେସ ସଭାପତି ରାହ୍ରଳ ଗାନ୍ଧିଙ୍କ ଅଭିଯୋଗକୁ ନେଇ ବିଜେପି ତାଙ୍କର ସମାଲୋଚନା କରିବା କାରି ରଖିଛି ପାର୍ଲାମେଣ୍ଟ ବାହାରେ ସାମ୍ବାଦିକମାନଙ୍କ ସହ ବାର୍ତ୍ତାଳାପ ସମୟରେ ପାର୍ଟି ନେତା ତଥା କେନ୍ଦ୍ରମନ୍ତୀ ରବିଶଙ୍କର ପ୍ରସାଦ ଶ୍ରୀ ଗାନ୍ଧି ମିଥ୍ୟା ପ୍ରଚାର ଚଳାଇଥିବାର ଅଭିଯୋଗ କରିଛନ୍ତି ସେ କହିଛନ୍ତି ଦେଶ ପାଇଁ ଅତ୍ୟାଧୁନିକ ଯୁଦ୍ଧ ବିମାନର ଆବଶ୍ୟକତା ରହିଛି ପଡ଼ୋଶୀ ଦେଶମାନେ ସେମାନଙ୍କର ନିରାପତ୍ତା ବୃଦ୍ଧି କରିସାରିଛନ୍ତି ସେ କହିଛନ୍ତି କଂଗ୍ରେସ ସଭାପତି ଏଭଳି ପ୍ରସଙ୍ଗ ଉହ୍ଚାପନ କରି କେବଳ କାତୀୟ ନିରାପତ୍ତା ସହ ସାଲିସ୍ କରୁଛନ୍ତି ଓ ସୈନ୍ୟମାନଙ୍କ ମନୋବଳକୁ କମ୍ କରୁଛନ୍ତି

ଏହି ବିଲ୍ରେ କୁଷ୍ଠ ବ୍ୟାଧିରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଅଧିକାର ସଂପର୍କରେ ଉଲ୍ଲେଖ ରହିଛି

ଆଇନ୍ ଓ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ ପିପି ଚୌଧ୍ରରୀ ଆଜି ଲୋକସଭାରେ ଏହି ବିଲ୍ ଆଗତ କରି କହିଥିଲେ କୃଷ୍ଣ ବ୍ୟାଧି ନିରାକରଣୀୟ ଏବଂ ଏହାକୁ ନେଇ ବିବାହ ଭଙ୍ଗ କିମ୍ବା ଛାଡ଼ପତ୍ରର ଆଧାର ହେବ ନାହିଁ ଗୃହରେ ଟିଏମ୍ସି ବିଜେଡ଼ି ଟିଆର୍ଏସ୍ ଏବଂ ସିପିଆଇଏମ୍ର ସଦସ୍ୟମାନେ ଏହି ବିଲ୍କୁ ବିରୋଧ କରିଥିଲେ ଆର୍ବିଆଇ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଗଭର୍ଷର ଶକ୍ତିକାନ୍ତ ଦାସ କହିଛନ୍ତି ଅର୍ଥନୀତିରେ ନଗଦୀର ଅଭାବ ହେଲେ ରିଜର୍ଭ ବ୍ୟାଙ୍କ୍ ପଦକ୍ଷେପ ଗ୍ରହଣ କରିବ ତେବେ ବର୍ତ୍ତମାନ ସମୟରେ ନଗଦୀ ଅଭାବ ନ ଥିବା ସେ କହିଛନ୍ତି ସେ କହିଛନ୍ତି ରିଜର୍ଭ ବ୍ୟାଙ୍କ୍ ନଗଦୀ କାରବାର ଏବଂ ଏହାର ସ୍ଥିତି ଉପରେ ନଜର ରଖିଛି ଆଜି ନ୍ତଆଦିଲ୍ଲୀରେ ଶ୍ରୀ ଦାସ ସାମ୍ବାଦିକମାନଙ୍କୁ କହିଛନ୍ତି ସେ ଏମ୍ଏସ୍ଏମ୍ଇ ର ତାଙ୍କା ସ୍ଥିତି ଜାଣିବା ପାଇଁ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ସଂଘ ସହ ଆଲୋଚନା କରିଛନ୍ତି ଆସନ୍ତାକାଲି ଶ୍ରୀ ଦାସ ଅଣ ବ୍ୟାଙ୍କିଙ୍ଗ୍ ଆର୍ଥକ କମ୍ପାନୀଗୁଡ଼ିକ ସହ ଆଲୋଚନା କରିବେ ସେ କହିଛନ୍ତି ଅତି କ୍ଷୁଦ୍ର କ୍ଷୁଦ୍ର ଏବଂ ମଧ୍ୟମ ଧରଣର ଉଦ୍ୟୋଗଗୁଡ଼ିକର ଚାହିଦା ମୁତାବକ ବ୍ୟାଙ୍କ୍ଗୁଡ଼ିକ ରଣ ଦେୟ ପ୍ରଣାଳୀରେ ପରିବର୍ତ୍ତନ କରିବାକୁ କୁହାଯାଇଛି ନୀତିଶ ଜେଡିୟୁ ଜେଡିୟୁ ଅଧ୍ୟକ୍ଷ ତଥା ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର ଆଜି କହିଛନ୍ତି ବିଜେପି ନେତୃତ୍ୱାଧୀନ ଏନ୍ଡିଏ ଲୋକସଭା ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ହାସଲ କରିବ ଏବଂ ନରେନ୍ଦ୍ର ମୋଦି ପୁଣିଥରେ ପ୍ରଧାନମନ୍ତ୍ରୀ ହେବେ ପାଟଣାଠାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଶ୍ରୀ କୁମାର କହିଛନ୍ତି ଲୋକସଭା ନିର୍ବାଚନରେ ସଦ୍ୟସମାପ୍ତ ବିଧାନସଭା ଫଳାଫଳ କୌଣସି ପ୍ରଭାବ ପକାଇବ ନାହିଁ ଜାଭଡେକର ମାନବ ସମ୍ଭଳ ବିକାଶ ମନ୍ତ୍ରୀ ପ୍ରକାଶ ଜାବ୍ଡେକର ଆଜି ଦେଶର ସମସ୍ତ ଜବାହାର ନବୋଦୟ ବିଦ୍ୟାଳୟର ସିଟ୍ ସଂଖ୍ୟା ଅଧିକ ପାଞ୍ଚ ହଜାର ବୃଦ୍ଧି କରିଛନ୍ତି

ଶ୍ରୀ କାବଡେକର କହିଛନ୍ତି ଗ୍ରାମାଞ୍ଚଳର ଛାତ୍ରଛାତ୍ରୀମାନଙ୍କୁ ଉନ୍ନତମାନର ଶିକ୍ଷା ଦେବା କ୍ଷେତ୍ରରେ ଏହା ଏକ ବଳିଷ୍ଠ ପଦକ୍ଷେପ ସେ କହିଛନ୍ତି ସିଟ୍ ସଂଖ୍ୟା ବୃଦ୍ଧି ହେବା ଫଳରେ ଗ୍ରାମାଞ୍ଚଳରେ ରହୁଥିବା ମେଧାବୀ ଛାତ୍ରଛାତ୍ରୀମାନେ ଅଧିକରୁ ଅଧିକ ଉନ୍ନତମାନର ଶିକ୍ଷା ଲାଭ କରିପାରିବେ ଦେଶରେ ନବୋଦୟ ଶିକ୍ଷା ବ୍ୟବସ୍ଥାରେ ଷଷ୍ଠ ଶ୍ରେଣୀରେ ପ୍ରବେଶିକା ପରୀକ୍ଷା କରାଯାଏ

ପ୍ରୟାଗରାଜର ପୂର୍ବ ନାମ ଆହ୍ଲାବାଦ୍ ଥିଲା କ୍ୟୁମେଳା ମାର୍ଚ୍ଚ ଚାରି ତାରିଖ ପର୍ଯ୍ୟନ୍ତ ଚାଲିବ ନୂଆଦିଲ୍ଲୀରେ ସାମ୍ଭାଦିକମାନଙ୍କୁ ସୂଚନା ଦେଇ ଉତ୍ତରପ୍ରଦେଶ ଉଦ୍ୟୋଗ ଓ ଆଖୁ ବିକାଶ ମନ୍ତ୍ରୀ ସୁରେଶ ରାଣା କହିଛନ୍ତି କ୍ୟୁମେଳାର ସଫଳ ପରିଚାଳନା ପାଇଁ ରାଜ୍ୟସରକାର ପର୍ଯ୍ୟାପ୍ତ ବ୍ୟବସ୍ଥା ଗ୍ରହଣ କରିଛନ୍ତି ସେ କହିଛନ୍ତି କ୍ୟୁମେଳାକୁ ଆସିବାକୁ ଥିବା ତୀର୍ଥଯାତ୍ରୀମାନଙ୍କ ପାଇଁ ଉପଯୁକ୍ତ ବାତାବରଣ ସୃଷ୍ଟି କରିବା ଦିଗରେ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି ଶ୍ରୀ ରାଣା କହିଛନ୍ତି ପ୍ରଥମ ଥର ପାଇଁ ତୀର୍ଥ ଯାତ୍ରୀମାନେ ଅକ୍ଷୟବଟ ଓ ସରସ୍ୱତୀ କ୍ରିପଠାରେ ପୂଜା କରିବାର ସୁଯୋଗ ପାଇବେ କ୍ୟୁମେଳା ମାଧ୍ୟମରେ ଭାରତୀୟ ସଂସ୍କୃତି ଓ ଭାରତୀୟମାନଙ୍କ ଉଚ୍ଚମାନର ଜୀବନଶୈଳୀ ବିଷୟରେ ବିଶ୍ୱକୁ ଅବଗତ କରାଇବା ଏହାର ମୂଳ ଲକ୍ଷ୍ୟ